କରୋନା ଭୂତାଣୁ ସଂକ୍ରମଣ ହେବାଠାରୁ ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂକ୍ରମଣ

ଆଇସିଏମ୍ଆର୍ ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପ୍ରକ୍ରିୟା ଜାରି ରଖିଛି ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ଆଇସିଏମ୍ଆର୍ ଅନୁମତି ଦେଉଛି

କ୍ୟାବିନେଟ୍ କେନ୍ଦ୍ର କ୍ୟାବିନେଟ୍ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ରେ ଏକ ଐତିହାସିକ ସଂଶୋଧନକୁ ଅନୁମୋଦନ କରିଛି କୃଷକମାନଙ୍କ ପାଇଁ ନିୟମକୁ କୋହଳ କରିବା ହେଉଛି ଏହି ସଂଶୋଧନର ମୂଳ ଲକ୍ଷ୍ୟ ଏହି ନିଷ୍କତ୍ତିରୁ କୃଷକମାନେ ଉପକୃତ ହେବେ ଓ କୃଷି କ୍ଷେତ୍ରରେ ପରିବର୍ତ୍ତନ ଘଟିବ

ଦେଶ ମଧ୍ୟକୁ ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ପ୍ରତ୍ୟେକ ମନ୍ତ୍ରଣାଳୟ ଓ ବିଭାଗରେ ସଚିବମାନଙ୍କର କ୍ଷମତାପନ୍ନ ଗୋଷ୍ଠୀ ଓ ପ୍ରକଳ୍ପ ବିକାଶ ସେଲ୍ ସ୍ଥାପନକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଏକ ସହାୟକ କାର୍ଯ୍ୟାଳୟ ସ୍ୱରୂପ ଭାରତୀୟ ଔଷଧ ଓ ହୋମିଓପାଥି ପାଇଁ ଫାର୍ମା କୋପେୟା କମିଶନ ସ୍ଥାପନକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି କୋଲକାତା ପୋର୍ଟ୍ ଟ୍ରଷ୍ଟକୁ କୋଲକାତା ଶ୍ୟାମାପ୍ରସାଦ ମୁଖାର୍ଜୀ ପୋର୍ଟ୍ ଟ୍ରଷ୍ଟ ନାମରେ ନାମିତ କରିବାକୁ କ୍ୟାବିନେଟ୍ ନିଷ୍ପଭି ନେଇଛି ଏମ୍ଏସ୍ଏମ୍ଇ ଡେଫିନିସନ କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିବା ସହ ଏମ୍ଏସ୍ଏମ୍ଇଗୁଡ଼ିକର ସଂଜ୍ଞାରେ କରାଯାଇଥିବା ସଂଶୋଧନକୁ ଦେଶରେ ଲାଗୁ କରିବା ପାଇଁ ପଥ ଉନୁକ୍ତ ହୋଇଯାଇଛି ଜୁଲାଇ ପହିଲାରୁ ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଏହି ନୂଆ ସଂଜ୍ଞା ଲାଗୁ ହେବ

ଆତ୍କ ନିର୍ଭର ଭାରତ ସହାୟତା ଅଧିକ ଉଦ୍ୟୋଗଗୁଡ଼ିକ ନିକଟରେ ପହଞ୍ଚାଇବା ପାଇଁ ଏହି ସଂଜ୍ଞାରେ ପରିବର୍ତ୍ତନ କରାଯାଇଛି

ଏହି ବ୍ୟବସ୍ଥାରେ ବନ୍ଦେ ଭାରତ ମିଶନ ଅଧୀନରେ ବିଦେଶରୁ ଫେରିଥିବା ଦକ୍ଷ ପେସାଦାରମାନଙ୍କ ଚିହ୍ନଟ ପାଇଁ ଏକ ଡାଟାବେଶ୍ ସ୍ଥାପନ କରାଯିବ ଓ ସେମାନଙ୍କ ପାଇଁ ନିଯୁକ୍ତିର ବ୍ୟବସ୍ଥା କରାଯିବ

ଦକ୍ଷତା ବୃଦ୍ଧି ଓ ଉଦ୍ୟୋଗପତି ପ୍ରତିଭା ବିକାଶ ମନ୍ତ୍ରଣାଳୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ବୈଦେଶିକ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହାର ସ୍ଥାପନ କରାଯାଇଛି ବିଦେଶରୁ ଫେରିଥିବା ଦକ୍ଷ ତଥା ଯୋଗ୍ୟ ପେସାଦାରମାନଙ୍କର ଏକ ଡାଟାବେଶ ପ୍ରସ୍ତୁତ କରି ଭାରତୀୟ ଓ ବିଦେଶୀ କମ୍ପାନୀଗୁଡ଼ିକ ପାଇଁ ଆବଶ୍ୟକ ପେସାଦାରମାନଙ୍କ ଚାହିଦା ପୂରଣ କରିବା ହେଉଛି ସ୍ୱଦେଶର ମୂଳ ଲକ୍ଷ୍ୟ ଏଥିରେ ସଂଗୃହିତ ତଥ୍ୟକୁ ବିଭିନ୍ନ କମ୍ପାନୀଗୁଡ଼ିକୁ ଯୋଗାଇ ଦିଆଯିବ ଯାହାଫଳରେ ଦେଶରେ ସେହିଭଳି ପେସାଦାରମାନଙ୍କ ପାଇଁ ଉପଯୁକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବିଦେଶ ଫେରନ୍ତା ଏଭଳି ପେସାଦାରମାନେ ସ୍ୱଦେଶ ସ୍କିଲକାର୍ଡ ଅନ୍ଲାଇନ୍ ମାଧ୍ୟମରେ ପୂରଣ କରିବାକୁ କୁହାଯାଇଛି ଏ ବିଷୟରେ ବିସ୍ତୃତ ଭାବେ ବର୍ଷ୍ଣନା କରି ଦକ୍ଷତା ବୃଦ୍ଧି ଓ ଉଦ୍ୟୋଗପତି ପ୍ରତିଭା ବିକାଶ ମନ୍ତ୍ରୀ ଡକ୍ଟର ମହେନ୍ଦ୍ରନାଥ ପାଣ୍ଡେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ଦେଶର ଅର୍ଥନୀତି ପ୍ରତି ଯେଉଁ ସଂକଟ ଦେଖାଦେଇଛି ତାହାର ମୁକାବିଲା କରିବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ସମଗ୍ର ଦେଶରୁ ସମର୍ଥନ ମିଳୁଥିବା ଏକ ଉସାହଜନକ ବିଷୟ ସେ କହିଛନ୍ତି ସ୍ୱଦେଶ ସ୍କିଲ୍କାର୍ଡ ମାଧ୍ୟମରେ ସଂଗୃହିତ ହୋଇଥିବା ତଥ୍ୟ ସେଭଳି ପେସାଦାରମାନଙ୍କୁ ନିଯୁକ୍ତି ପାଇବାରେ ସାହାଯ୍ୟ କରିବ ଓ ଏ କ୍ଷେତ୍ରର ଚାହିଦା ଏବଂ ଯୋଗାଣ ମଧ୍ୟରେ ଥିବା ତାରତମ୍ୟକୁ ଦୂର କରିପାରିବ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ସ୍ୱଦେଶ ସ୍କିଲ୍କାର୍ଡ ଉପରେ ତଥ୍ୟ ଯୋଗାଣ ଲାଗି ଏୟାର୍ ଇଣ୍ଡିଆ ଓ ଏୟାର୍ ଇଣ୍ଡିଆନ୍ ଏକୁପ୍ରେସ୍ର ସମସ୍ତ ବିମାନରେ ଏ ସଂକ୍ରାନ୍ତରେ ଘୋଷଣା କରାଯାଉଛି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ବିଦେଶରେ ଅଟକି ରହିଥିବା ପ୍ରତ୍ୟେକ ଭାରତୀୟଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ଏହି ପଦକ୍ଷେପ ବିଦେଶ ଫେରନ୍ତା ଭାରତୀୟ ପେସାଦାରମାନଙ୍କୁ ସେମାନଙ୍କ ଉପଯୋଗୀ ନିଯୁକ୍ତି ପ୍ରଦାନରେ ସାହାଯ୍ୟ କରିବ

ଉଭୟ ନେତା ଦ୍ୱିପକ୍ଷିୟ ସମ୍ପର୍କ ଓ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ନେଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଆଲୋଚନା କରିଛନ୍ତି ଜର୍ଜିଆରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀମାନଙ୍କର ଉପଯୁକ୍ତ ଯତ୍ନ ନେଇଥିବାରୁ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଜର୍ଜିଆ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏକ ଟ୍ସିଟ୍ କରି ଶ୍ରୀମତି ଜୋରାବିବିଲି କହିଛନ୍ତି ଭାରତ ଓ ଜର୍ଜିଆ ସମ୍ପର୍କରେ ଆହୁରି ଅନେକ କିଛି କରିବାକୁ ବାକି ରହିଛି ଉଭୟ ଦେଶ ମଧ୍ୟରେ କୃଷି କ୍ଷେତ୍ରରେ ସହଯୋଗଠାରୁ ଆରମ୍ଭ କରି ମୁକ୍ତବାଣିଜ୍ୟ ରାଜିନାମା ସ୍ପାକ୍ଷର କରିବା ପର୍ଯ୍ୟନ୍ତ କାର୍ଯ୍ୟମାନ କରିବାକୁ ରହିଛି

ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ ଦୁଇପକ୍ଷ ମଧ୍ୟରେ ଦୁଇଘଣ୍ଟା ପର୍ଯ୍ୟନ୍ତ ଗୁଳିବିନିମୟ କ୍ୱାରି ଥିଲା ଏହି ଗୁଳିବିନିମୟରେ ଭାରତ ପଟରୁ କୌଣସି କ୍ଷତି ଘଟିନଥିବାର ସେ ଜଣାଇଛନ୍ତି

ରାୟଗଡ଼ ଜିଲ୍ଲା ମାଜିଷ୍ଟ୍ରେଟ୍ ନିଧି ଚୌଧୁରୀ କହିଛନ୍ତି ରାୟଗଡ଼ ଜିଲ୍ଲାର କିଛି ଭାଗରେ ମୋବାଇଲ୍ ନେଟ୍ୱର୍କ ସେବା ବାଧାପ୍ରାପ୍ତ ହୋଇଛି ଏକ ବିଜୁଳି ଖୁଷ୍ଟ ପଡ଼ିବାରୁ ଜଣେ ଲୋକ ଆହତ ହୋଇଥିବାର ଖବର ମିଳିଛି ଜୋର୍ରେ ପବନ ବହିବାରୁ ଅନେକ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି

ଇତିମଧ୍ୟରେ ମଧ୍ୟାଇ ମେୟର କିଶୋରୀ ପେଗ୍ନେକର ଗିର୍ଗାଓଁ ଉପକୃଳ ଅଞ୍ଚଳ ଆଜି ସକାଳେ ପରିଦର୍ଶନ କରିଥିଲେ ଓ ସେଠାରୁ ଡେରସୋବା ଯାଇଥିଲେ ସେ କହିଚ୍ଚନ୍ତି ଅଗ୍ନିସମ ସେବା ଲାଇଫ୍ ଗାର୍ଡ ଓ ଅନ୍ୟ ଦୁର୍ବିପାକ ପରିଚାଳନା ଦଳଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଥିଲା